ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଆସନ୍ତାକାଲି ରହିଛି

ସେହି ରାକ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଅରୁଣାଚଳ ପ୍ରଦେଶ ଗୁଜରାତ କର୍ଣ୍ଣାଟକ ନାଗାଲାଣ୍ଡ ଓ ତେଲଙ୍ଗାନା ରହିଛି ନିର୍ବାଚନ କମିଶନ ପୂର୍ବତନ ସିବିଡିଟି ସଦସ୍ୟ ଗୋପାଳ ମୁଖାର୍ଜୀଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ପାଇଁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିବା ବେଳେ ପୂର୍ବତନ ଆଇଟି ମହାନିର୍ଦ୍ଦେଶକ ଡିଡି ଗୋଏଲ୍ଙ୍କୁ ଅରୁଣାଚଳପ୍ରଦେଶ ଓ ନାଗାଲାଣ୍ଡ ପାଇଁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ନିର୍ବାଚନ କଳର କାର୍ଯ୍ୟକଳାପକୁ ତଦାରଖ କରିବେ ସିଭିଜିଲ୍ ଆପ୍ ଓ ଭୋଟର ହେଲ୍ପ୍ଲାଇନ୍ ମାଧ୍ୟମରେ ମିଳୁଥିବା ଅଭିଯୋଗଗୁଡ଼ିକ ଉପରେ ଯେପରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସେମାନଙ୍କୁ ନିଶ୍ଚିତ କରିବାକୁ ହେବ ନିର୍ବାଚନ କମିଶନ ମଧ୍ୟ ପଣ୍ଟିମବଙ୍ଗ ଝାଡ଼ଖଣ୍ଡ ତ୍ରିପୁରା ଓ ମିକ୍ଜୋରାମ ଲୋକସଭା ନିର୍ବାଚନ ପାଇଁ ଦୁଇଜଣ ସ୍ପତନ୍ତ୍ର କେନ୍ଦ୍ରୀୟ ପୁଲିସ୍ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି

ଏପର୍ଯ୍ୟନ୍ତ ଗୋଆରେ କଂଗ୍ରେସ ସର୍ବବୃହତ ଦଳ ରହିଥିଲା ଏମ୍କିପି ଏମ୍ଏଲ୍ଏ ମନୋହର ଅଜଗାଓଁକର ଓ ଦୀପକ୍ ପାୱାସ୍କର ବିଜେପିରେ ଯୋଗଦେଇଥିବା ବେଳେ ସୁଦୀନ୍ ଧାବଲିକର୍ କେବଳମାତ୍ର ଏମ୍ଏଲ୍ଏ ଭାବେ ରହିଯାଇଛନ୍ତି

ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ କଂଗ୍ରେସ ଏକ ବିବୃଭିରେ କହିଛି ବିଜେପିର ଯେତେସବୁ ଅଂଶୀଦାର ଦଳ ରହିଛନ୍ତି ସେମାନଙ୍କ ପାଇଁ ବିଜେପି କେତେ କ୍ଷତିକାରକ ତାହା ଏଥିରୁ ସ୍ୱଷ୍ଟ ହୋଇଛି

ସେମାନଙ୍କ ମଧ୍ୟରେ ବିଜେପିରୁ ଲାତେନ ସେରିଙ୍ଗ୍ ସେର୍ପା କଂଗ୍ରେସରୁ ଭରତ ବାସ୍ନେଟ ଓ ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ରୁ ଡିବି କଟୁୱାଲ ଅଛନ୍ତି

ତେଲଙ୍ଗାନା ଏମ୍ଏଲ୍ସି ଇଲେକ୍ସନ୍ ତେଲଙ୍ଗାନାରେ ବିରୋଧୀଦଳ କଂଗ୍ରେସ ଓ ବାମପତ୍ରୀ ଦଳ ସମର୍ଥିତ ପ୍ରାର୍ଥୀମାନେ ସମସ୍ତ ତିନୋଟିଯାକ ଏମ୍ଏଲ୍ସି ଆସନରୁ ବିଜୟୀ ହୋଇଛନ୍ତି ସେହି ଆସନଗୁଡ଼ିକ ପାଇଁ ଗତ ଶୁକ୍ରବାର ଦିନ ମତଦାନ ହୋଇଥିଲା ଗତକାଲି ଭୋଟ୍ ଗଣତି ହୋଇଥିଲା ଓ ଆଜି ସକାଳୁ ଫଳାଫଳ ପ୍ରକାଶ ପାଇଛି

ସେହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା ଔରଙ୍ଗାବାଦ ଗୟା ନବାଡ଼ା ଓ ଜାନ୍ଗୁଇ

ପୋଲିସ୍ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଗ୍ରାମୀଣ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକୁ ଧ୍ୟାନରେ ରଖି ଯୋଜନାବଦ୍ଧ ଭାବେ ନିରାପଭାରକ୍ଷୀମାନଙ୍କୁ ମୁତୟନ କରାଯିବ

ବିଜେପି ସିବଲ୍ ବରିଷ୍ଣ ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଗତକାଲିର ସାମ୍ଘାଦିକ ସମ୍ମିଳନୀ ସମୟରେ କଂଗ୍ରେସ ପାର୍ଟି ଦ୍ୱାରା ପ୍ରଦର୍ଶିତ ଷ୍ଟିଙ୍ଗ୍ ଅପରେସନ୍ ଭିଡ଼ିଓ ସଂପୂର୍ଣ୍ଣ ନକଲି ଅନେକ ଟ୍ୱିଟ୍ କରି ସେ କହିଛନ୍ତି କଂଗ୍ରେସ ଲୋକସଭା ନିର୍ବାଚନ ପୂର୍ବରୁ କେବଳ ମିଥ୍ୟା ଖବରମାନ ପ୍ରଚାର କରୁଛି ଓ ସରକାରଙ୍କୁ ସମାଲୋଚନା କରିବା ପାଇଁ ସେମାନଙ୍କ ପାଖରେ କୌଣସି ପକ୍କା ପ୍ରସଙ୍ଗ ନାହିଁ ବିଜେପି ସାଧାରଣ ସଂପାଦକ ଭୂପେନ୍ଦ୍ର ଯାଦବ କହିଛନ୍ତି ପାର୍ଟି ଏହି ଘଟଣାରେ ଆଇନଗତ ପଦକ୍ଷେପ ନେବାକୁ ଚିନ୍ତା କରୁଛି ଗତକାଲି ବରିଷ୍ଣ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ କପିଲ ସିବଲ୍ ସାମ୍ଭାଦିକ ସମ୍ମିଳନୀ କରି ଏକ ଷ୍ଟିଙ୍ଗ୍ ଅପରେସନ୍ର ଭିଡ଼ିଓ ପ୍ରଦର୍ଶନ କରିଥିଲେ ଯେଉଁଥିରୁ ବିମୁଦ୍ରିକରଣ ଯୋଗୁଁ ବିଜେପିକୁ ଫାଇଦା ପହଞ୍ଚଥିବାର ଦେଖିବାକୁ ମିଳିଥିଲା ତେବେ ସେହି ଭିଡ଼ିଓ ଚିତ୍ରର ବିଶ୍ୱସନୀୟତାକୁ ସେମାନେ ନିଶ୍ଚିତ କରିନଥିଲେ ଅହନ୍ମଦାବାଦର କିଛି ସାମ୍ଭାଦିକ ସେହି ଭିଡ଼ିଓ ଉତ୍ତୋଳନ କରିଥିବାର ସେମାନେ କହିଥିଲେ ପଞ୍ଜାବ ହାଇକୋର୍ଟ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏଫ୍ଆଇଆର୍ରେ କାତିର ନାମ ଉଲ୍ଲେଖ କରାଯିବାକୁ ନିଷେଧ କରିଛନ୍ତି ଗତକାଲି କୋର୍ଟ ପକ୍ଷରୁ ପଞ୍ଜାବ ସରକାର ଓ ନ୍ୟାୟିକ ଅଫିସରମାନଙ୍କୁ ଏକ ନିର୍ଦ୍ଦେଶ କାରି କରାଯାଇ ଅଭିଯୁକ୍ତ ସାକ୍ଷୀ କିମ୍ବା ପୀଡ଼ିତ ଲୋକମାନଙ୍କ ଜାତି ବିଷୟରେ ଉଲ୍ଲେଖ ନକରାଯିବା ପାଇଁ କୁହାଯାଇଛି ଅଦାଲତଙ୍କର ଏକ ଖଶ୍ଚପୀଠ କହିଛନ୍ତି ଜଣେ ବ୍ୟକ୍ତିଙ୍କର ସମ୍ମାନ ତାଙ୍କର ମୌଳିକ ଅଧିକାର ଏକ ହତ୍ୟା ମାମଲାର ବିଚାର ବେଳେ ହାଇକୋର୍ଟ ଏହି ରାୟ ଦେଇଛନ୍ତି ସେଥିରେ ପଞ୍ଜାବ ପୁଲିସ୍ ଅଭିଯୁକ୍ତ ସାକ୍ଷୀ ଓ ପୀଡ଼ିତଙ୍କ ଜାତି ବିଷୟରେ ଉଲ୍ଲେଖ କରିଥିଲା ହାଇକୋର୍ଟ ଉଭୟ ରାଜ୍ୟ ଓ ଚଣ୍ଡୀଗଡ଼ର ସଚିବମାନଙ୍କୁ ଅଭିଯୁକ୍ତ ସାକ୍ଷୀ ଓ ପୀଡ଼ିତ ବ୍ୟକ୍ତିଙ୍କର ଜାତି ବିଷୟରେ ଉଲ୍ଲେଖ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରେକ୍କ୍ରୋଏସିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେଉଁମାନେ ସନ୍ତାସବାଦକୁ ସାହାଯ୍ୟ ସମର୍ଥନ କରୁଛନ୍ତି ବିଶ୍ୱ ସଂପ୍ରଦାୟ ସେମାନଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ରାଷ୍ଟ୍ରପତି କହିଚ୍ଚନ୍ତି ଭାରତ ଏହାର ଲୋକମାନଙ୍କର ସ୍ତରକ୍ଷା ଓ କଲ୍ୟାଣ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ କ୍ରୋଏସିଆ ରାଜଧାନୀ ଜଗ୍ରେବ୍ରେ ଭାରତୀୟ ସଂପ୍ରଦାୟ ଲୋକମାନଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି ସେ କହିଛନ୍ତି ମାନବ ଜାତିର କଲ୍ୟାଣ ପାଇଁ ଶାନ୍ତି ଓ ସୁରକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ ଭାରତୀୟ ଅର୍ଥନୀତି ଆନ୍ତର୍ଜାତିକ ଅଭିବୃଦ୍ଧିରେ ପ୍ରମ୍ରଖ ଭୂମିକା ଗ୍ରହଣ କରୁଥିବାର ଶ୍ରୀ କୋବିନ୍ଦ କହିଛନ୍ତି ସେଠାରେ ବହୁସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଆଜି ଭାରତ କ୍ରୋଏସିଆ ଅର୍ଥନୈତିକ ଫୋରମ୍ ବୈଠକରେ ଅଂଶଗ୍ରହଣ କରିବେ ପିଏମ୍ ଆଣ୍ଟି ସାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ମହାକାଶ କ୍ଷେତ୍ରରେ ନିଜକୁ ଏକ ମହାଶକ୍ତି ଭାବେ ପ୍ରତିଷ୍ଠିତ କରିଛି ଟେଲିଭିକନରେ ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି ଏହା ଏକ ଅତ୍କଳନୀୟ ସଫଳତା ମହାକାଶ କ୍ଷେତ୍ରରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ଭାରତ ନିଜକୁ ସ୍ଥାପିତ କରିପାରିଛି ସେ କହିଛନ୍ତି ଏପର୍ଯ୍ୟନ୍ତ ରୁଷ ଆମେରିକା ଓ ଚୀନ୍ ଏହି ଶକ୍ତି ହାସଲ କରିଛନ୍ତି ଓ ଏହି କ୍ଷମତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି ଭାରତ ଆଜି ଏକ କାର୍ଯ୍ୟକ୍ଷମ ଉପଗ୍ରହକୁ ଧ୍ୱଂସ କରିବାରେ ସଫଳ ହୋଇଛି ମାତ୍ର ତିନିମିନିଟ୍ ଭିତରେ ଏହି ମିଶନ୍ ସଂପୂର୍ଣ୍ଣ ହୋଇଥିବାର ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଅତି କଷ୍ଟକର କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚମାନର ବୈଷୟିକ କ୍ଷମତା ଆବଶ୍ୟକ ଏବଂ ସେସବୁ ଦେଶର ବୈଜ୍ଞାନିକମାନେ ହାସଲ କରିସାରିଛନ୍ତି ଡିଆର୍ଡିଓର ବୈଜ୍ଞାନିକମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଶାଇ ଶ୍ରୀ ମୋଦି ମିଶନ ଶକ୍ତିକୁ ଏକ ବୃହତ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି ସେ କହିଛନ୍ତି ଆଜିର ମିଶନ ଶକ୍ତି ଭାରତକୁ ମୋଟାମୋଟି ସୁରକ୍ଷା କ୍ଷେତ୍ରରେ ଆହୁରି ମଜବୁତ୍ କରିଛି ନଓ୍ୱାକ ବେଲ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କୁ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସୁପ୍ରିମକୋର୍ଟ କାମିନ ପ୍ରଦାନ କରିବାରୁ ତାଙ୍କୁ ଜେଲ୍ରୁ ଖଲାସ କରାଯାଇଛି ସେ ଛଅ ସପ୍ତାହ ପାଇଁ ଜାମିନ ପାଇଛନ୍ତି

ପାକିସ୍ତାନ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ତିନିଜଶିଆ ଖଣ୍ଡପୀଠ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି

ଲୋକପାଳ ଚେୟାରମ୍ୟାନ୍ ଜଷ୍ଟିସ୍ ପିନାକି ଚନ୍ଦ୍ର ଘୋଷ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକପାଳ ଚେୟାରମ୍ୟାନ୍ଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ନିଯୁକ୍ତ କରିଥିଲେ

ନ୍ୟାୟ ବିଭାଗର ସଦସ୍ୟଙ୍କ ମଧ୍ୟରେ ଦିଲ୍ଲୀପ ବି ଭୋସ୍ଲେ ପ୍ରଦୀପ କୁମାର ମହାନ୍ତି ଓ ଅଭିଳାଷା କୁମାରୀ ଏବଂ ଅଜୟ କୁମାର ତ୍ରିପାଠୀ ଅଛନ୍ତି ନ୍ୟାୟ ବିଭାଗ ବାହାରୁ ଥିବା ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଶସ୍ତ ସୀମାବଳ ମୁଖ୍ୟ ଅର୍ଚ୍ଚନା ରାମସୁନ୍ଦରମ୍ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟସଚିବ ଦିନେଶ କୁମାର ଜୈନ ପୂବର୍ତନ ଆଇଆର୍ଏସ୍ ଅଫିସର ମହେନ୍ଦ୍ର କୁମାର ସିଂ ଓ ପୂର୍ବତନ ଆଇଏଏସ୍ ଅଫିସର ଇନ୍ଦ୍ରଜିତ ପ୍ରସାଦ ଗୌତମ ଅଛନ୍ତି ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ୍ରେ ଆଜି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ କୋଲକାତାର ଇଡେନ୍ ଗାର୍ଡେନ୍ସ୍ଠାରେ କୋଲ୍କାତା ନାଇଟି ରାଇଡର୍ସକୁ ଭେଟିବ

ହକି ଅଜ୍ଲାନ୍ ଶାହା କପ୍ ହକିରେ ଆଜି ଭାରତ ଏହାର ଚତୁର୍ଥ ଲିଗ୍ ମ୍ୟାଚ୍ରେ କାନାଡାକୁ ଭେଟିବ

ଆଜି ଖେଳାଯିବାକୁ ଥିବା ଅନ୍ୟ ମ୍ୟାଚ୍ରେ ପୋଲାଣ୍ଡ ଜାପାନକୁ ଓ କୋରିଆ ମାଲେସିଆକୁ ଭେଟିବ